ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଏହାକୁ ଐତିହାସିକ ସଂସ୍କାର ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ କହିବା ସହ ବହୁ ପ୍ରତୀକ୍ଷିତ ଜାତୀୟ ମେଡିକାଲ କମିଶନ ସହ ଚାରିଟି ସ୍ୱୟଂଶାସିତ ବୋର୍ଡ କାର୍ୟ୍ୟକ୍ଷମ ହୋଇଥିବା ସ୍ୱଚନା ଦେଇଛି ଏହା ସହିତ ମେଡିକାଲ୍ କାଉନସିଲ୍ ଅଫ୍ ଇଷିଆ ଭଳି ଏକ ଦଶନ୍ଧି ପୁରୁଣା ଅନୁଷ୍ଠାନ ଉଛେଦ ହୋଇଛି ଜାତୀୟ ମେଡିକାଲ କମିଶନକୁ ସହଯୋଗ କରିବା ଲାଗି ୟୁଜି ଏବଂ ପିକି ମେଡିକାଲ ଏକ୍ସକେସନ ବୋର୍ଡର ଚାରିଟି ସ୍ୱୟଂଶାସିତ ବୋର୍ଡ ମେଡିକାଲ ଆସେସମେଣ୍ଟ ଏବଂ ରେଟିଂ ବୋର୍ଡ ଓ ଏଥିକ୍ସ ଏବଂ ମେଡିକାଲ ରେଜିଷ୍ଟ୍ରେସନ ବୋର୍ଡ ମଧ୍ୟ ଗଠନ କରାଯାଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏନଏମସି ମୁଖ୍ୟତଃ ନିୟମାବଳୀ ଅନୁଷ୍ଠାନଗୁଡ଼ିକର ମ୍ବଲ୍ୟାୟନ ଏଚଆର ମୂଲ୍ୟାଙ୍କନ ଓ ଗବେଷଣା ଉପରେ ଧ୍ୟାନ ଦେବ

ଏଥିରେ ଯେଉଁ ମୌଳିକ ପରିବର୍ତ୍ତନ ଘଟିଛି ତାହା ହେଉଛି ଯେ ଏଥିରେ ସମ୍ପୁକ୍ତ ସମସ୍ତଙ୍କ ଯୋଗ୍ୟତା ଅନୁଯାୟୀ ମନୋନୀତ କରାଯାଇଛି ଡାକ୍ତରୀ ଶିକ୍ଷା ସଂସ୍କାରକୁ ଆଗକୁ ନେବା ପାଇଁ ବୂଭିଗତ ଅଭିଜ୍ଞତା ଏବଂ ସ୍ଥିତିକୁ ଶୀର୍ଷରେ ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି

ଏଥି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର କେ ସିଂହଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି

କରୋନା ସମୟରେ ଉପଭୋକ୍ତାମାନଙ୍କ ପାଇଁ ନିରନ୍ତର ବିଦ୍ୟତ୍ ସରବରାହ ହୋଇପାରିବା ଲକ୍ଷ୍ୟରେ ଏହି ଆର୍ଥିକ ରିହାତି ଦିଆଯାଇ ଥିବା ସେ କହିଛନ୍ତି

ନମ୍ରନା ପରୀକ୍ଷାରେ ଭାରତ ବିଶ୍ୱର ସମସ୍ତ ଦେଶକୃ ପଛରେ ପକାଇ ଶୀର୍ଷ ସ୍ଥାନରେ ରହିଛି

ଦେଶରେ ନମ୍ରନା ପରୀକ୍ଷା ପାଇଁ ଅଧିକ ପରୀକ୍ଷାଗାର ସ୍ଥାପନ ହେବା ଯୋଗୁଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗ୍ରଡ଼ିକରେ ଦୈନିକ ନମ୍ରନା ପରୀକ୍ଷା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ଓ ଆରୋଗ୍ୟ ଲାଭ କର୍ତ୍ତିବା ଲୋକଙ୍କ ସଂଖ୍ୟା ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇବାରେ ଲାଗିଛି